ଏ ସଂକ୍ରାନ୍ତରେ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ପିଟ୍ ବାର୍ତ୍ତାରେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ମଧ୍ୟ କେତେକ ଲୋକ ଏହି ଲକ୍ଡାଉନ୍କୁ ଗୁରୁତ୍ୱ ଦେଉନାହାନ୍ତି ଜନସାଧାରଣ ସଠିକ୍ ଭାବେ ସମସ୍ତ ନିୟମ ପାଳନ କରି ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ସେ ସମସ୍ତ ରାଜ୍ୟ ସରକାରମାନଙ୍କୁ ନିୟମ ଓ ଆଇନ ପାଳନ କରିବାକୁ କହିଛନ୍ତି

ଏହିସବୁ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ଲକ୍ଷ୍ମୌ ଗାଜିଆବାଦ ବାରଣାସୀ କୋଲକାତା ଡେରାଡୁନ୍ କୟପୁର ଚେନ୍ନାଇ ମୁମ୍ଘାଇ ତିରୁଅନନ୍ତପୁରମ୍ ବାଙ୍ଗାଲୁରୁ ଶ୍ରୀନଗର ଜନ୍ମୁ ଅହନ୍ମଦାବାଦ ଗାନ୍ଧିନଗର ଚଶ୍ଚୀଗଡ଼ ଓ ବିଜୟୱାଡ଼ା ରହିଛି

କେତେଗୁଡ଼ିଏ ଟ୍ୱିଟ୍ ମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ନିୟମ ଖିଲାପକାରୀଙ୍କ ବିରୃଦ୍ଧରେ କଡ଼ା କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରାଯିବ ଡାକ୍ତର ସେବିକା ଓ ସଫେଇ କର୍ମଚାରୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କ ପ୍ରତି ଜନସାଧାରଣ ଯେଉଁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ତା'ର ଉଚ୍ଚ ପ୍ରଶଂସା କରିଛନ୍ତି

ଅନେକଗ୍ରଡ଼ିଏ ଟ୍ଟିଟ୍ରେ ଶ୍ୱୀ ମୋଦି କହିଛନ୍ତି କରୋନା ଭତାଣ୍ର ବିରୃଦ୍ଧରେ ଜାରି ଲଢ଼େଇରେ ଅଗ୍ରଣୀ ଭୂମିକା ଗହଣ କରିଥିବା ପ୍ରତ୍ୟେକ ନାଗରିକଙ୍କ ରାଷ୍ଟ ଧନ୍ୟବାଦ ଜଣାଇଛି

ଭୟାବହ ଭତାଣ୍ର ସଂକ୍ମଣକୁ ରୋକିବା ପାଇଁ ଦେଶ ଗତକାଲି ଏକ ଅଭ୍ରତପୂର୍ବ ଜନତା କର୍ଫ୍ୟୁରେ ସାମିଲ ହୋଇଥିଲା

ଏହି କର୍ଫ୍ୟୁ ଜନତାଙ୍କ ଦ୍ୱାରା ଜନତାଙ୍କ ପାଇଁ ପାଳନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି

ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରଶାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଏହି ସଂକ୍ରମଣ ଶୃଙ୍ଖଳକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି

ଭାରତୀୟ ଭେଷଜ ଗବେଷଣା ପରିଷଦର ପରିଚାଳନା ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ବାହାରୁ ଆସୁଥିବା ଲୋକମାନଙ୍କର ପୃଥକୀକରଣ ଦ୍ୱାରା ହିଁ ସଂକ୍ରମଣ ଶୃଙ୍ଖଳକୁ ରୋକାଯାଇପାରିବ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଏୟାର ଇଣ୍ଡିଆ ବିମାନର ଏହି ଦଳ ସାହସ ପ୍ରଦର୍ଶନ କରି ମାନବିକତାର ପରିଚୟ ଦେଇଛନ୍ତି ସେ କହିଛନ୍ତି ସେମାନଙ୍କର ଏହି ଉଦ୍ୟମକୁ ଦେଶବାସୀ ପ୍ରଶଂସା କରୁଛନ୍ତି

ଗତ ସନ୍ଧ୍ୟାରେ ଜାନ୍ଧୁ କାଶ୍ମୀର ମୁଖ୍ୟସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ବହନ କରି ଯାଉଥିବା ସମସ୍ତ ମାଲବାହୀ ଯାନଗୁଡ଼ିକୁ ଏହି ସମୟରେ ଯିବାକୁ ଅନୁମତି ଦେବା ପାଇଁ ସେ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦ୍ରତଗତିରେ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଚ୍ଛନ୍ତି

ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଲୋକ ଭୂତାଣୁରେ ସଂକ୍ରମିତ ହୋଇନଥିବା ସତ୍ତ୍ୱେ ପଡ଼ୋଶୀ ରାଜ୍ୟଗୁଡ଼ିକରେ କିଛି ଲୋକ ଭୂତାଶୁରେ ସଂକ୍ରମିତ ହୋଇଥିବା ଯୋଗୁଁ ଝାଡ଼ଖଣ୍ଡ ସରକାର ଏଭଳି ନିଷ୍କଭି ନେଇଛନ୍ତି ତେବେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସେବାକୁ କଟକଣାରୁ ବାଦ୍ ଦିଆଯାଇଛି

ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ଅନୁଷ୍ଠାନ ପରିବହନ ସେବା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ ରହିବ କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରହିବ ତାମିଲନାଡୁରେ ଆଉ ଦୁଇଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଗତରାତିରେ ଜଣାପଡ଼ିଛି

ପିଏମ୍ ଡିଜିଟାଲ୍ ପେମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱବ୍ୟାପି କରୋନା ଭୂତାଣୁ ସଂକ୍ରମଣ ସମୟରେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେଶନେଶ କରି ସୁରକ୍ଷିତ ରହିବାକୁ ଦେଶବାସୀଙ୍କୁ ଆହ୍ପାନ ଦେଇଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ବର୍ତ୍ତମାନ ସାମାଜିକ ଦୂରତା ବଜାୟ ରଖିବାର ସମୟ ଏବଂ ଡିଜିଟାଲ ପେମେଣ୍ଟ ଏହି ଦୂରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ ଅର୍ଥମନ୍ତ୍ରଣାଳୟ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟ ଇ ପେମେଣ୍ଟ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ଦେବାଶିଷ ପଶ୍ଡା କହିଚ୍ଚନ୍ତି ଯଦି ଆପଣଙ୍କ କୌଣସି ଦେଶନେଶ କରିବାର ଅଛି ତେବେ ଡିଜିଟାଲ୍ ମାଧ୍ୟମରେ ଏହାକୁ ପଇଠ କରି ସୁରକ୍ଷିତ ରୁହନ୍ତୁ ବର୍ତ୍ତମାନ ସମୟରେ ଅନେକ ବ୍ୟାଙ୍କ ଡିଜିଟାଲ୍ ନେଶଦେଶ ପାଇଁ ଥିବା ଶୁଳ୍କକୁ ଉଠାଇ ଦେଇଛନ୍ତି

ପିଏମ୍ ଭଗତ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ ଶୁକଦେବ ଓ ରାଜଗୁରୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଦେଶ ସର୍ବଦା ସେମାନଙ୍କ ବଳିଦାନକୁ ମନେପକାଇବ ଏଥିସହ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଣ ସମାଜବାଦୀ ନେତା ରାମ ମନୋହର ଲୋହିଆଙ୍କ ପୁଣ୍ୟତିଥିରେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଡକ୍କର ଲୋହିଆଙ୍କ କାର୍ଯ୍ୟ ଓ ଜୀବନାଦର୍ଶ ସର୍ବଦା ଜନସାଧାରଣଙ୍କୁ ଉସାହିତ କରିବ

କାନାଡା ଅଲମ୍ପିକ୍ କମିଟି ସିଓସି ଏକ ବିବୃତିରେ କହିଛି କାନାଡା ଅଲମ୍ପିକ୍ କମିଟି ଓ କାନାଡା ଭିନ୍ନକ୍ଷମ ଅଲମ୍ପିକ୍ କମିଟି ପ୍ରତି ସେମାନଙ୍କର ସମସ୍ତ କ୍ରୀଡ଼ା କମିଶନ ଜାତୀୟ କ୍ରୀଡ଼ା ସଂଗଠନ ଓ କାନାଡା ସରକାରଙ୍କର ପୂର୍ଣ୍ଣ ସମର୍ଥନ ରହିଛି

ଆନ୍ତର୍ଜାତିକ ଅଲମ୍ପିକ୍ କମିଟି ସଭାପତି ଥୋମାସ ବାଚ୍ କହିଛନ୍ତି ଆସନ୍ତା କିଛିସପ୍ତାହ ମଧ୍ୟରେ ଅଲମ୍ପିକ କ୍ରୀଡ଼ା ସଂକ୍ରାନ୍ତରେ ଏକ ନିଷ୍ପତ୍ତି ନିଆଯିବ